ପୂଥକୀକରଣ ପରେ ମୂଳ ଚନ୍ଦ୍ରଯାନ ଚନ୍ଦ୍ରର କକ୍ଷପଥରେ ଏହାର ପ୍ରଦକ୍ଷିଣ ଜାରି ରଖିବ ଏବଂ ଲ୍ୟାଶ୍ଡର ଚନ୍ଦ୍ରର ପୂଷଭାଗକୁ ଗତି କରିବ

ଏହି ଯାନ ଗୋଟିଏ ବର୍ଷ ପାଇଁ କକ୍ଷପଥରେ ପରିକ୍ରମା କରିବ

ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତୀର୍ଷ ହୋଇ ଏହା ମଧ୍ୟରୁ ରୋଭରକୁ ବାହାର କରିବା ହେଉଛି ଲ୍ୟାଣ୍ଡରର ଲକ୍ଷ୍ୟ

ଏହାର ପ୍ରଭାବରେ କୃଷି ଉପଯୋଗ ଜମି ଓ ଚାରଣଭୂମି ମଧ୍ୟ ମରୁଭୂମିରେ ପରିଣତ ହୋଇଛି ଏହାକୁ ରୋକିବାପାଇଁ ମିଳିତ କାତିସଂଘ ପକ୍ଷରୁ ପାରିତ ପ୍ରସ୍ତାବ ଅନୁଯାୟୀ ଚତ୍ର୍ଦ୍ଦଶ ବୈଠକ ଆଳି ନ୍ତଆଦିଲ୍ଲୀର ଗ୍ରେଟର୍ ନୋଇଡ଼ାରେ ଅନ୍ରଷ୍ଠିତ ହେବ ଏଥିରେ ମର୍ତକରଣ ଓ ଭୂମିର ଅବକ୍ଷୟ ସମ୍ପର୍କରେ ଅଲୋଚନା ହେବ

କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାବଡେକର ଚଳିତ ସପ୍ତାହରେ ପୂର୍ବରୁ ମରୁକରଣ ବିରୁଦ୍ଧରେ ସଂଗ୍ରାମ ପାଇଁ ଭାରତର ଅଙ୍ଗିକାରବଦ୍ଧତା ଉପରେ ଆଲୋକପାତ କରିଥିଲେ ଶ୍ରୀ ଜାବ୍ଡେକର କହିଥିଲେ ମରୁକରଣର ମୁକାବିଲା ପାଇଁ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିବ ଓ ବିଶ୍ୱକ୍ ଏକ ସକାରାତ୍ମକ ପଥରେ ଆଗେଇ ନେବ ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମରୁକରଣର ମୁକାବିଲା ଏବଂ ମରୁଡ଼ି ଓ ମରୁକରଣର ପ୍ରଭାବକୁ ପ୍ରତିହତ କରିବା

ମନୁଷ୍ୟ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଭୂମିକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ଏହି ସମ୍ମିଳନୀ ଡ଼ାଞ୍ଚା ପ୍ରସ୍ତୁତ କରିବ

ଏମ୍ଇଏ ଏନ୍ଆର୍ସି ଆସାମରେ ଏନ୍ଆର୍ସି ତାଲିକାରୁ ବାଦ ପଡ଼ିଥିବା ଲୋକମାନଙ୍କୁ ଅଟକ ରଖାଯିବ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ବୈଦେଶିକ ବ୍ୟାପାର ମନ୍ତ୍ରଶାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ଆଇନ ଅନୁମୋଦିତ ସମସ୍ତ ଉପାୟ ସମାପ୍ତ ହେବା ପୂର୍ବରୁ ସେମାନେ ସମସ୍ତ ଅଧିକାର ଉପଭୋଗ କରିବେ ସେ କହିଛନ୍ତି ଏନ୍ଆର୍ସି ତାଲିକାରୁ ବାଦ୍ ପଡ଼ିଥିବା ଆସାମର କୌଣସି ବାସିନ୍ଦାଙ୍କୁ ରାଜ୍ୟ ହରା ବା ବିଦେଶୀ ବିବେଚନା କରାଯିବ ନାହିଁ ଶ୍ରୀ କୁମାର କହିଛନ୍ତି ସରକାରଙ୍କ ତରଫରୁ ମାଗଣା ଆଇନ ସହାୟତା ଯୋଗାଇ ଦିଆଯିବ ମୁଖପାତ୍ର ଆହୁରି କହିଛନ୍ତି ଚୂଡ଼ାନ୍ତ ଏନ୍ଆର୍ସିକୁ ନେଇ ବିଭିନ୍ନ ବିଦେଶୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଠିକ୍ ନୁହେଁ

ଜେକେ ସିସ୍ଫାୟାର ଜାମ୍ମୁ କାଶ୍ମୀରର ପୂଞ୍ଚ ଜିଲ୍ଲାରେ ଗତକାଲି ପାକିସ୍ତାନ ସୈନ୍ୟମାନଙ୍କ ପକ୍ଷରୁ ଅସ୍ତ୍ର ବିରତି ଉଲ୍ଲୁଂଘନ କରାଯାଇ ଭାରତୀୟ ଆଗୁଆ ସେନା ଶିବିର ଏବଂ ଜନବସତି ଅଞ୍ଚଳକୁ ଲକ୍ଷ୍ୟ କରି ଆଖିବୁଜା ଗୁଳି ବର୍ଷଣରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି ପୂର୍ବରୁ ପ୍ରତିରକ୍ଷା ମୁଖପାତ୍ର ଆମର ଆକାଶବାଣୀ ଜାନ୍ପୁ ସମ୍ଭାଦଦାତାଙ୍କୁ କହିଛନ୍ତି ଯେ ପାକିସ୍ତାନ ସୈନ୍ୟ ଭାରତୀୟ ସେନାର ଆଗୁଆ ଘାଟି ଏବଂ ଜନବସତି ଅଞ୍ଚଳକୁ ଲକ୍ଷ୍ୟ କରି ଖୁବ୍ କମ୍ ସୈନ୍ୟଙ୍କ ସହାୟତାରେ ପୁଞ୍ ଅଞ୍ଚଳରେ ମୋର୍ଟାର ମାଡ଼ କରିଥିଲେ ଭାରତୀୟ ସେନାବାହିନୀ ପକ୍ଷରୁ ମଧ୍ୟ ଗୁଳି ବିନିମୟ ଜାରି ରହିଛି

ଗତକାଲି ସୋଲାପୁରଠାରେ ଏକ ଜନସଭାକୁ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଜାମ୍ଗୁ କାଶ୍ମୀରରୁ ସ୍ପତନ୍ତ୍ର ମାନ୍ୟତା ରଦ୍ଦହେବା ପରେ ମହାରାଷ୍ଟ୍ର ହେଉଛି ପ୍ରଥମ ରାଜ୍ୟ ଯେଉଁଠାରେ ନିର୍ବାଚନ ଅନୁଷ୍ଠିତ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ଙ୍କ ଦ୍ୱାରା ଅଗଷ୍ଟ ପହିଲାରେ ଆରମ୍ଭ କରାଯାଇଥିବା ଦ୍ୱିତୀୟ ପର୍ଯ୍ୟାୟ ମହାଜନାଦେଶ ଯାତ୍ରାର ଉଦ୍ଯାପନୀ ଅବସରରେ ଏହି ସମାବେଶର ଆୟୋଜନ କରାଯାଇଥିଲା କେନ୍ଦ୍ରରେ ୟୁପିଏ ସରକାରଙ୍କ ଅଧୀନରେ ମନ୍ତ୍ରୀ ଥିବାବେଳେ ସେ ଚାଷୀମାନଙ୍କୁ କେଉଁ ପ୍ରକାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ ବୋଲି ଶ୍ରୀ ଶାହା ଶ୍ରୀ ପାୱାରଙ୍କୁ ପ୍ରଶ୍ନ କରିଛନ୍ତି କ୍ଷମତାରେ ଥିବାବେଳେ ଶ୍ରୀ ପାୱାର ମହାରାଷ୍ଟ୍ର ପାଇଁ କେଉଁ କେଉଁ କାର୍ଯ୍ୟ କରିଛନ୍ତି ଏବଂ ରାଜ୍ୟ ପାଇଁ କେତେ ଅର୍ଥ ଆଣିପାରିଛନ୍ତି ସେ ସଫପର୍କିତ ତଥ୍ୟ ଉପସ୍ଥାପନ କରିବା ପାଇଁ ବିଜେପି ଅଧ୍ୟକ୍ଷ ଶ୍ରୀ ଶାହା ପ୍ରଶ୍ନ କରିଛନ୍ତି

ସିବିଡିଟିର ତଥ୍ୟ ଅନୁଯାୟୀ ଆୟକର ରିଟର୍ଣ୍ଣର ଗୋଟିଏ ଦିନରେ ରେକର୍ଡ ପରିମାଣର ଇ ଫାଇଲି ହୋଇଛି

ବିବେକ ସମୃଦ୍ଧି ଓ ସୌଭାଗ୍ୟର ପ୍ରତୀକ ଅଗ୍ରପୂଜ୍ୟ ପ୍ରଭୁ ଗଜ୍ଜାନନଙ୍କର ଆଜି ହେଉଛି ଜନ୍ମଦିବସ

ମହାରାଷ୍ଟ୍ରରେ ଏହି ପର୍ବକୁ ଧୁମ୍ଧାମରେ ପାଳନ କରାଯାଇଥାଏ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍ଭେଙ୍କିୟାନାଇଡ଼ୁ ଏହି ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ କୋବିନ୍ଦ ଓ ଶ୍ରୀ ନାଇଡ଼ୁ ତାଙ୍କ ବାର୍ତ୍ତାରେ କହିଛନ୍ତି ସମାଜର ସବୁବର୍ଗର ଲୋକଙ୍କର କଲ୍ୟାଣ ଏବଂ ଜାତୀୟ ବିକାଶ ହାସଲ କରିବାର ଲକ୍ଷ୍ୟ ପୂରଣ କରିବା ପାଇଁ ଏହି ଗଣେଶ ଚତୁର୍ଥୀ ଉତ୍ପରେରଣା ଯୋଗାଇବ

ଏମ୍ଏସ୍ଏମ୍ଇ ବିକାଶ ସଂସ୍ଥା ଓ ସ୍ୱୟମ୍ ଫାଉଣ୍ଡେସନ୍ ନାଗପୁରର ମିଳିତ ସହଯୋଗରେ ଆୟୋଜିତ ସ୍ୱୟଂ ରୋଜଗାର ପ୍ରେରଣା ଅଭିଯାନରେ ଅଂଶଗ୍ରହଣ କରି ଶ୍ରୀ ଗଡ଼କରୀ ଏହା କହିଛନ୍ତି ଶ୍ରୀ ଗଡ଼କରୀ କହିଛନ୍ତି ମାଟିପାତ୍ର ଗଢ଼ୁଥିବା କାରିଗରମାନଙ୍କୁ ରୋଜଗାର ଦେବାପାଇଁ ତାଙ୍କ ମନ୍ତ୍ରଣାଳୟ ରେଳବାଇ ମନ୍ତ୍ରଣାଳୟ ସହ ଏ ସଂପର୍କରେ କଥାବାର୍ତ୍ତା କରିଛି

ଭାରତୀୟ ରେଳବାଇ ଦେଶର ସର୍ବବୃହତ ସର୍ବସାଧାରଣ ପରିବହନ ସଂସ୍ଥା ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ଅଂଶସ୍ୱରୂପ ମନ୍ତ୍ରଣାଳୟ ପକ୍ଷରୁ ଏହି ଯାତ୍ରୀ ଅନୁକୂଳ ୱାଇଫାଇ ସେବା ପ୍ରଦାନ ପଦକ୍ଷେପ ହାତକୁ ନିଆଯାଇଛି ଇଣ୍ଡିଆ ପାକ୍ ଶିଖ୍ ପାକିସ୍ତାନରେ ଦୁଇଜଣ ଶିଖ୍ ବାଳିକାଙ୍କୁ ବଳପୂର୍ବକ ଅପହରଣ ଧର୍ମାନ୍ତରଣ ଓ ବିବାହ କରିବା ଘଟଣାକୁ ନେଇ ଭାରତ ଗଭୀର ଉଦ୍ବେଗ ପ୍ରକାଶ କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି ଭାରତର ଜନସାଧାରଣ ଓ ବୁଦ୍ଧିଜୀବୀ ନାଗରିକମାନେ ଏହି ଘଟଣାର ତୀବ୍ ନିନ୍ଦା କରିଛନ୍ତି